ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ହେବା ପାଇଁ ଭାରତ ଏକ ପ୍ରତିଦୃନ୍ଦିତାମଳକ ଅର୍ଥନୀତି ହେବା ଆବଶ୍ୟକ ବୋଲି ସେ କହିଛନ୍ତି

ଏନ୍ଏସ୍ଏ ଡୋଭାଲ୍ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍ ଡୋଭାଲ୍ କହିଛନ୍ତି ଭାରତ ଏକ ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ହେବାକୁ ହେଲେ ଭାରତୀୟ ଅର୍ଥନୀତି ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ମୂଳକ ହେବା ଆବଶ୍ୟକ

ଭାରତକୁ ଜାତୀୟ ରାଜନୈତିକ ଆର୍ଥିକ ଏବଂ ରଣକୌଶଳ କ୍ଷେତ୍ରରେ ତାର ଲକ୍ଷ୍ୟ ହାସଲ ପାଇଁ ଆସନ୍ତା ଦଶବର୍ଷ ସକାଶେ ଏକ ମକଭୁତ ସ୍ଥିର ଓ ନିଷ୍ପଭି ମୂଳକ ସରକାରର ଆବଶ୍ୟକତା ରହିଛି ଏକ ଦୂର୍ବଳ ମେଣ୍ଟ ସରକାର ଦେଶ ପାଇଁ ଲାଭକାରୀ ହେବ ନାହିଁ ବୋଲି ସେ କହିଛନ୍ତି ଦେଶ ଦରକାର କରୁଥିବା ଯୋଜନା ବଦଳରେ ଲୋକପ୍ରିୟ ଯୋଜନାକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ଘରୋଇ ଉଦ୍ୟୋଗଗୁଡ଼ିକ ମଜଭୁତ ନ ହେବା ଯାଏଁ ଦେଶ ପ୍ରଗତି ହାସଲ କରିପାରିବ ନାହିଁ ଘରୋଇ ଉଦ୍ୟୋଗଗୁଡ଼ିକ ସଫଳ ହେବା ସହିତ ସେମାନେ ଦେଶ ସୁରକ୍ଷା କ୍ଷେତ୍ରକୁ ପ୍ରୋହାହନ ଦେବା ଆବଶ୍ୟକ ଜାତୀୟ ସୁରକ୍ଷା ଉପଦେଷ୍ଟା ଶ୍ରୀ ଡୋଭାଲ୍ କହିଛନ୍ତି ଯେ ଦେଶ ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ପରିଚାଳିତ ହୁଏ ନାହିଁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଆଇନ୍ ଦ୍ୱାରା ପରିଚାଳିତ ହୋଇଥାଏ ତେଣୁ ଆଇନ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଗାମୀ କିଛି ବର୍ଷ ମଧ୍ୟରେ ଭାରତକୁ ବହୁତଗୁଡ଼ିଏ କଠିନ ନିଷ୍ପଭି ନେବାକୁ ହେବ ଭାରତ ଏକ ଦୁର୍ବଳ ଶକ୍ତି ହୋଇ ରହିଲେ ଏହା ହୋଇପାରିବ ନାହିଁ ଏହି ଅବସରରେ ସୂଚନା ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି ଦେଶକୁ ଏକାଠି କରିରଖିବା ଉଦ୍ୟମ ସକାଶେ ସର୍ଦ୍ଦାର ପଟେଲ ସ୍କରଣୀୟ ହୋଇ ରହିବେ ଦେଶକୁ ସୁଦୃତ୍ କରିବାକୁ ହେଲେ ସମସ୍ତେ ସଂକଳ୍ପବଦ୍ଧ ହୋଇ କାମ କରିବା ସହିତ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ହେବା ଉଚିତ୍ ବୋଲି ମନ୍ତ୍ରୀ ଶ୍ରୀ ରାଠୋର କହିଥିଲେ

ଆକାଶବାଣୀର ଶ୍ରୀନଗର ସମ୍ବାଦଦାତା ଜଣାଇଛନ୍ତି ଯେ ସମ୍ପକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ରହୁଥିବା ଖବର ପାଇ ସୁରକ୍ଷାକର୍ମୀମାନେ ସେହି ଆବାସିକ ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଆରମ୍ଭ କରିଥିଲେ ଅନ୍ୟ ପକ୍ଷରେ ବାରମୂଳ କିଲ୍ଲା ଅନ୍ତର୍ଗତ କ୍ରିରି ଇଲାକାରେ ନିରାପତ୍ତା ବାହିନୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିଗୋଳା ବିନିମୟରେ ଦୁଇଜଣ ଲସ୍କର ଇ ଡୋଇବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ସେନାବାହିନୀ ଜମ୍ମୁ କାଶ୍ମୀର ଏସ୍ଓଜି ପୁଲିସ୍ ବାହିନୀ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ମିଳିତ ଦଳ କ୍ରିରି ଅଞ୍ଚଳରେ ଚଳାଇଥିବା ଅଭିଯାନ ସମୟରେ ଏହି ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି

ଏହି ଅଭିଯୋଗ ଫର୍ଦ୍ଦରେ ଚିଦାୟରମ୍ଙ୍କ ପୁଅ କାର୍ତ୍ତୀ ଚିଦାୟରମ୍ ତାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଭାସ୍କରରମଣଙ୍କ ନାମ ଉଲ୍ଲେଖ ରହିଛି

ଏହି ଅନୁମତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି ପ୍ରଦାନ କରିବାକୁ ଥିବା ବେଳେ ଏ ସଂକ୍ରାନ୍ତୀୟ ମଞ୍ଜୁରୀ ବେଆଇନ୍ ଭାବେ ଅର୍ଥ ମନ୍ତ୍ରଣାଳୟ ପ୍ରଦାନ କରିଥିଲା ଏସ୍ସି ସିବିଆଇ ଏମ୍ ନାଗେଶ୍ୱର ରାଓଙ୍କୁ ସିବିଆଇ ର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବେ ନିଯୁକ୍ତି ଏବଂ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଛୁଟିରେ ପଠାଇବା ନିଷ୍କଭିକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ପିଟିସନ୍ ଉପରେ ଆଜି ସୁପ୍ରିମ୍କୋର୍ଟରେ ଶୁଶାଣି ହେବ ଶ୍ରୀ ବର୍ମାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍ ଉପରେ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ୍ ଏସ୍କେ କୌଲ୍ ଏବଂ କେଏମ୍ ଜୋସେଫ୍ ଶୁଣାଣି କରିବେ ଏହା ବ୍ୟତୀତ ସିବିଆଇ ର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏବଂ ସିବିଆଇ ଅଧିକାରୀଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାର ଅଭିଯୋଗର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଏସ୍ଆଇଟି ଦ୍ୱାରା କରିବା ପାଇଁ ଏକ ଏନ୍କିଓ ଦ୍ୱାରା ଦାଖଲ କରାଯାଇଥିଲା ପିଟିସନ୍ ସମ୍ପର୍କରେ ମଧ୍ୟ ଆଜି ଶ୍ରଣାଣି କରାଯିବ ସ୍ଚଚନା ଯୋଗ୍ୟ ଭ୍ରଷ୍ଟାଚାର ଅଭିଯୋଗ ଆସିବା ପରେ ସିବିଆଇ ନିର୍ଦ୍ଦେଶକ ଆଲୋକ କୁମାର ବର୍ମା ଏବଂ ସ୍ୱତନ୍ତ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଛୁଟିରେ ପଠାଇ ଦିଆଯାଇଛି

ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଗସ୍ତ ସଂପର୍କରେ ସୂଚନା ଦେଇ ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତ୍ରୟୋଦଶ ଭାରତ ଜାପାନ ବାର୍ଷିକ ଶିଖର ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ତାଙ୍କର ଜାପାନ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ବିଷୟରେ ମଧ୍ୟ ଆଲୋଚନା କରିବେ ପ୍ରତିରକ୍ଷା ଏବଂ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଶ୍ରୀ ଗୋଖଲେ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ମ୍ରଖ୍ୟ ପ୍ରସଙ୍ଗ ଭାବେ ଆଲୋଚନାରେ ସ୍ଥାନ ପାଇବ ଏହି ବୈଠକ ପରେ ଅନେକଗୁଡ଼ିଏ ରାଜିନାମା ସ୍ୱାକ୍ଷର ହେବ ବୋଲି ଆଶା କରାଯାଉଛି ଏହି ଗସ୍ତ କାଳରେ ଶ୍ରୀ ମୋଦି ପ୍ରଜି ପର୍ବତ ପାଦଦେଶରେ ଅବସ୍ଥିତ ୟାମାନାସି ପରିଭ୍ରମଣ କରିବେ ଏବଂ ଟୋକିଓଠାରେ ଏକ ସାମୁଦାୟିକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ସେ ସ୍ଥାନୀୟ ଖେଳାଳି ମାର୍ଟିନ୍ ଗୁଡ୍ୱିଲ୍ଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି